ଏଥିରେ ଉପରାଷ୍ଟପତି ଏମ ଭେଙ୍କୟାନାଇଡୁ ମୁଖ୍ୟ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ଏହି କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହିତ ରେଳବିଭାଗର ବହୁପଦାଧିକାରୀ ଉପସ୍ଥିତ ଥିଲେ

ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ଘାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ କହିଛନ୍ତି

ଗଶତନ୍ତର ବାଦବିବାଦର ସ୍ରାନ ଅଛି କିନ୍ତୁ ହିଂସାର ସ୍ରାନ ନାହି ବୋଲି କେନ୍ଦ୍ରମନ୍ତୀ କହିଛନ୍ତି ଓଡିଶାରେ ମଧା ହିଂସାକାଶ୍ଡ ଉଦ୍ୟମ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତୀ

ଶ୍ରୀଲଙ୍କା ଉଗାଣ୍ଡାରୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦିଆଯାଇଛି